ଚାଇନିଜ୍ ଏନଭୟ ଚୀନ୍ ରାଷ୍ଟ୍ରପତି ସି ଜିନିପିଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିତୀୟ ଅଣଆନୁଷ୍ଠାନିକ ବୈଠକରେ ଯୋଗ ଦେବାପାଇଁ ଆସନ୍ତା ଶୁକ୍ରବାର ଦିନ ନୂଆଦିଲ୍ଲୀରେ ପହଞ୍ଚବେ ଦୁଇନେତାଙ୍କ ମଧ୍ୟରେ ଏହି ଶୀର୍ଷ ବୈଠକ ଚେନ୍ନାଇରେ ଅନୁଷ୍ଠିତ ହେବ ଗତବର୍ଷ ଏପ୍ରିଲ ମାସରେ ଦୁଇନେତାଙ୍କ ମଧ୍ୟରେ ପ୍ରଥମ ଅଣଆନୁଷ୍ଠାନିକ ଶୀଷ ବୈଠକ ଚୀନ୍ର ହ୍ରଦନଗରୀ ଓ୍ୱହାଁଠାରେ ଅନୁଷ୍ଠିତ ହୋଇଥିଲା ଭାରତରେ ଅବସ୍ଥାପିତ ଚୀନ୍ର ରାଷ୍ଟ୍ରଦ୍ରତ ସୁନ୍ ଓଇଡଙ୍ଗ କହିଛନ୍ତି ସୀମା ସଂକ୍ରାନ୍ତରେ ଚୂଡାନ୍ତ ସମାଧାନ ପୂର୍ବରୁ ଉଭୟ ଦେଶ ନିଜ ନିଜର ସୀମାରେ ଶାନ୍ତି ଓ ସ୍ଥିରତା ମିଳିତଭାବେ ବଜାୟ ରଖିବାର ଆବଶ୍ୟକତା ରହିଛି ସେ କହିଛନ୍ତି ସୀମା ସଂକ୍ରାନ୍ତରେ ଦୁଇଦେଶ ମଧ୍ୟରେ ମତପାର୍ଥକ୍ୟ ରହିବା ସ୍ୱାଭାବିକ ଏବଂ ଏହି ମତପାର୍ଥକ୍ୟକୁ ବିଚାର ବିମର୍ଷ ଓ କଥାବାର୍ତ୍ତା କରିଆରେ ଦୂର କରାଯିବା ଉଚିତ୍ ଭାରତ ଚୀନ୍ ସୀମା ସମସ୍ୟାକୁ ବହୁ ପୁରୁଣାକାଳରୁ ଏକ ଜଟିଳ ଓ ସମ୍ବେଦନଶୀଳ ପ୍ରସଙ୍ଗ ବୋଲି ସେ ବର୍ଷ୍ଣନା କରିଛନ୍ତି ସେ କହିଛନ୍ତି ବହୁବର୍ଷ ହେଲା ଭାରତ ଚୀନ୍ ସୀମାରେ ଆଦୌ ଗୁଳିଗୋଳା ଚାଳନ ହୋଇନାହିଁ ଶାନ୍ତି ଓ ସ୍ଥିରତା ବଜାୟ ରହିଛି ସେ କହିଛନ୍ତି ଦୁଇଦେଶ ମଧ୍ୟରେ ସୀମା ସମସ୍ୟା ସମ୍ପର୍କର ଗୋଟିଏ ଦିଗ ଏଣୁ ଦ୍ୱିପକ୍ଷୀୟ ସମ୍ପର୍କକୁ ବଜାୟ ରଖି ଉଭୟ ଦେଶର ବୃହତ୍ତ ଭୂଖଣ୍ଡ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ପିଏମ୍ ଦଶହରା ଖାଦ୍ୟ ଅପଚୟ ନ କରିବା ଏବଂ ଉର୍ଜା ଓ ଜଳ ସଂରକ୍ଷଣ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି

ନବରାତ୍ରର ଗୁରୁତ୍ୱକୁ ଆ ୍ ଆଖିଆଗରେ ରଖି ଜନସାଧାରଣ ମହିଳା ସଶକ୍ତିକରଣ ଦିଗରେ କାର୍ଯ୍ୟ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି ଆଗାମୀ ଦୀପାବଳି ଅବସରରେ କୃତୀ କନ୍ୟାମାନଙ୍କୁ ସମ୍ଭର୍ଦ୍ଧିତ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ଏହି ଅବସରରେ ସେ ମଧ୍ୟ ଭାରତୀୟ ବିମାନ ବାହିନୀର ସାହସିକତାର ଉଚ୍ଚ ପ୍ରଶଂସା କରିଛନ୍ତି ସୂଚନାଯୋଗ୍ୟ ଯେ ବିଜୟା ଦଶମୀ ହେଉଛି ଭାରତୀୟ ବାୟୁସେନାର ପ୍ରତିଷ୍ଠା ଦିବସ ହନୁମାନଙ୍କୁ ଆମେ ଯେପରି ସମ୍ମାନ କରୁଛୁ ବାୟୁସେନାର ଯବାନ ଓ ଅଧିକାରୀମାନଙ୍କୁ ସେହିପରି ସମ୍ମାନ ଦେବାକୁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ଏହି ଅବସରରେ ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ସ୍ୱରୂପ ପ୍ରଧାନମନ୍ତ୍ରୀ ରାବଣ ପ୍ରତିମାରେ ଅଗ୍ନିସଂଯୋଗ କରିଥିଲେ ରାଜନାଥ ରାଫେଲ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ବହୁବିଧ ଭୂମିକା ନିର୍ବାହ କରୁଥିବା ରାଫେଲ ଯୁଦ୍ଧବିମାନ ଆକାଶରେ ଭାରତର ଆଧିପତ୍ୟକୁ ଯଥେଷ୍ଟ ମାତ୍ରାରେ ବୃଦ୍ଧି କରିବ ଫ୍ରାନ୍ୱର ମେରିଗ୍ନାଗଠାରେ ସାମ୍ଭାଦିକମାନଙ୍କୁ ଶ୍ରୀ ସିଂହ କହିଛନ୍ତି ଏହି ଯୁଦ୍ଧବିମାନ ଭାରତୀୟ ବିମାନବାହିନୀର ଲତୁଆ କ୍ଷମତାକୁ ଅତ୍ୟନ୍ତ ଶକ୍ତିଶାଳୀ କରିବ ସେ କହିଛନ୍ତି କୌଣସି ଦେଶକୁ ଡରାଇବା ପାଇଁ ଭାରତ ଅସ୍ତଶସ୍ତ ଓ ଯୁଦ୍ଧାସ୍ତ ସାମଗ୍ରୀ କିଣୁନାହିଁ କିନ୍ତୁ ଦେଶର ପ୍ରତିରକ୍ଷା ସାମର୍ଥ୍ୟ ବୃଦ୍ଧି ଓ ଦକ୍ଷତାକୁ ମଜଭୂତ କରିବା ଲକ୍ଷ୍ୟରେ ଯୁଦ୍ଧାସ୍ତ୍ର ଓ ସାଜ ସରଞ୍ଜାମ କିଣାଯାଉଛି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଫ୍ରାନ୍କ ନିର୍ମିତ ଏହି ଯୁଦ୍ଧ ବିମାନକୁ ଗତକାଲି ମେରିଗ୍ନାକ୍ସିତ ଦାସଲ୍ଚ ଆଭିଏସନ୍ ଉତ୍ପାଦନ କେନ୍ଦ୍ରରୁ ଗ୍ରହଣ କରିଛନ୍ତି

ଏହି ଅବସରରେ ସେଠାରେ ଆୟୋଜିତ ଉତ୍ସବ ସହିତ ଗତକାଲି ଭାରତରେ ବିଜୟା ଦଶମୀ ଓ ଭାରତୀୟ ବାୟସେନାର ପ୍ରତିଷ୍ଠା ଦିବସ ମଧ୍ୟ ପାଳିତ ହୋଇଛି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ଏହି ଯୁଦ୍ଧ ବିମାନର ଉଡ଼ାଣ ପରୀକ୍ଷଣରେ ଭାଗ ନେଇଛନ୍ତି ଏହି ଅବସରରେ ଶ୍ରୀ ସିଂହ କହିଛନ୍ତି ଭାରତୀୟ ସେନାବାହିନୀ ପାଇଁ ଏକ ଐତିହାସିକ ଓ ସୁରଣୀୟ ଦିବସ ଫ୍ରାନ୍ ସହିତ ଏହି ଆଦାନ ପ୍ରଦାନ ଉଭୟ ଦେଶ ମଧ୍ୟରେ ସମର କ୍ଷେତ୍ରରେ ନିବିଡ଼ ସମ୍ପର୍କକୁ ପ୍ରଦର୍ଶିତ କରୁଛି

ଏହି ଦୁଇଦିନିଆ ଗସ୍ତକାଳରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନୀଲ ଅରୋଡା ଓ ଅନ୍ୟ ଦୁଇଜଣ ନିର୍ବାଚନ ଆୟୁକ୍ତ ଅଶୋକ ଲାଭାସା ଓ ସୁଶୀଲ ଚନ୍ଦ୍ର ବିଭିନ୍ନ ପକ୍ଷଗୁଡ଼ିକ ସହ ଅନେକ ବୈଠକରେ ଯୋଗଦେବେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ପୁଲିସ ଓ ବିଭିନ୍ନ ଦଳର ପ୍ରତିନିଧିମାନଙ୍କ ସହ ମଧ୍ୟ ସେମାନେ ବୈଠକ କରିବେ

ଆସନ୍ତା କାଲି ମନୋନୟନପତ୍ରଗୁଡ଼ିକୁ ଯାଞ୍ଚ କରାଯିବ ଏବଂ ମନୋନୟନ ପତ୍ର ପ୍ରତ୍ୟାହାର ପାଇଁ ଶୁକ୍ରବାରକୁ ଶେଷ ଦିନ ରଖାଯାଇଛି

ଚାଇନା କାଶ୍ମୀର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଏବେ ଚୀନ୍ ଗସ୍ତରେ ଯାଇଥିବାବେଳେ କାଶ୍ମୀର ସଂକ୍ରାନ୍ତରେ ଦେଇଥିବା ବୟାନକୁ ଚୀନ୍ ପ୍ରତ୍ୟାଖ୍ୟାନ କରିଛି ଚୀନ୍ ମଧ୍ୟ କାଶ୍ମୀର ସଂକ୍ରାନ୍ତରେ ଜାତିସଂଘ ସନନ୍ଦ ଓ ନିରାପତ୍ତା ପରିଷଦ ପ୍ରସ୍ତାବ ଉପରେ ସମ୍ପ୍ରତି ଦେଇଥିବା ବିବୃତ୍ତିକୁ ସଂପ୍ରର୍ଣ୍ଣ ପରିବର୍ତ୍ତନ କରିଛି ଚୀନ୍ର ବୈଦେଶିକ ମୁଖପାତ୍ର ଜେଙ୍ଗ ସୁଆନ କହିଛନ୍ତି ଭାରତ ଓ ପାକିସ୍ତାନ ଆପୋଷ କଥାବାର୍ତ୍ତା ଜରିଆରେ ସବୁ ସମସ୍ୟାର ସମାଧାନ କରିବା ଉଚିତ୍ କାଶ୍ମୀର ସମେତ ସବୁ ପ୍ରସଙ୍ଗ ଉପରେ ବିଚାର ବିମର୍ଷ ଓ କଥାବାର୍ତ୍ତା ଜରିଆରେ ସମାଧାନ କରିବା ସଙ୍ଗେ ସଙ୍ଗେ ଦୁଇଦେଶ ମଧ୍ୟରେ ଆପୋଷ ଆସ୍ଥା ସ୍ପଷ୍ଟିକାରୀ ପଦକ୍ଷେପ ନେବାପାଇଁ ଚୀନ୍ ଆହ୍ୱାନ ଦେଇଥିବା ସେ ଜଣେଇଛନ୍ତି

ଭାରତ ଓ ପାକିସ୍ତାନ ମଧ୍ୟରେ ଆପୋଷ କଥାବାର୍ତ୍ତା ଜରିଆରେ କାଶ୍ମୀର ପ୍ରସଙ୍ଗର ସମାଧାନ କରିବାକୁ ଚୀନ୍ ସେତେବେଳେ ମତ ଦେଇଥିଲା

ପୁଲିସ କହିଛି ଗୁପ୍ତ ସୂତ୍ରରୁ ସନ୍ଧାନ ପାଇଲାପରେ ଆସାମ ପୁଲିସ ସିଆର୍ପିଏଫ୍ ଓ ସେନାବାହିନୀ ପକ୍ଷରୁ ମିଳିତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଥିଲା ସେହି ସନ୍ଦିଗ୍ଧ ସନ୍ତାସବାଦୀକୁ ଚିକରଜାନ ଅଞ୍ଚଳରୁ ଗିରଫ କରାଯାଇଥିବା ତିନିସୁକିଆ ପୁଲିସ ଆରକ୍ଷୀ ସ୍ଟଚନା ଦେଇଛନ୍ତି ତା' ନିକଟରୁ ଦୁଇଟି ବିଦ୍ୟୁତ୍ ଡିଟୋନେଟର ତିନିପ୍ୟାକେଟ୍ ଟିଏନ୍ଟି ଓ ଦୁଇଟି ଆଇଇଡି ବୋମା ନିର୍ମାଣ ସର୍କିଟ୍ ଯନ୍ତ୍ର ଉଦ୍ଧାର କରାଯାଇଛି ଅଲ୍କାଏଦା କିଲ୍ଡ ଅଲ୍କାଏଦା ଆତଙ୍କବାଦୀ ସଂଗଠନର ଦକ୍ଷିଣ ଏସିଆ ଶାଖା ମୁଖ୍ୟ ଅସିମ୍ ଉମର ନିହତ ହୋଇଛି

ଆଫଗାନିସ୍ଥାନର ହେଲମଣ୍ଡ ପ୍ରଦେଶ ଅନ୍ତର୍ଗତ ମୁସାକାଲା ଜିଲ୍ଲାରେ ଥିବା ତାଲିବାନର ଏକ ଆଡ୍ରା ଭିତରେ ସେ ରହୁଥିବା ବେଳେ ଆମେରିକା ଓ ଆଫଗାନ ସୈନ୍ୟମାନେ ମିଳିତଭାବେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ

ତେବେ କେତେକ ରିପୋର୍ଟ ଅନୁସାରେ ସେ ଭାରତରେ ଜନ୍ମ ହୋଇଥିଲା ଏବଂ ପାକିସ୍ତାନ ଚାଲିଯାଇଥିବା କୁହାଯାଉଛି

ୟୁଏସ୍ ଚାଇନା ଭିସା ଚୀନ୍ର ଉଇଘୁର୍ସ ପ୍ରଦେଶରେ ମୁସଲମାନମାନଙ୍କୁ ଦମନ କରାଯାଉଥିବାରୁ ଏହାର ପ୍ରତିବାଦରେ ଆମେରିକା ଚୀନ୍ର ଅଧିକାରୀମାନଙ୍କ ଉପରେ ଅଧିକ କଟକଣା ଲଗାଇବ ଯେଉଁମାନେ ଆମେରିକା ଆସୁଥିଲେ ସେମାନଙ୍କୁ କଠୋର ଭିସା ନିୟମର ଅନ୍ତର୍ଭୁକ୍ତ କରାଯିବ ଆମେରିକାର ବୈଦେଶିକ ସଚିବ ମାଇକ ପମ୍ପିଓ ଏକ ବିବୃତ୍ତିରେ କହିଛନ୍ତି ଯେ ଚୀନ୍ର ଏହି ଅଶାନ୍ତ ପ୍ରଦେଶରେ ଚାଲିଥିବା ଦମନଲୀଳା ଶୀଘ୍ର ବନ୍ଦ ନ ହେଲେ କୂଟନୈତିକ ସ୍ତରରେ ତାଙ୍କ ଦେଶ ବେଜିଂ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବ ଏବଂ ଏହା ଦ୍ୱିପାକ୍ଷିକ ସଂପର୍କକୁ ପ୍ରଭାବିତ କରିପାରେ